ପିଏମ୍ ବ୍ୟାକ୍ ହୋମ୍ ଦୁଇ ଦିନିଆ ରୁଷ ଗସ୍ତ ଶେଷ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସକାଳୁ ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିଛନ୍ତି ବ୍ଲାଦିବୋସ୍ତକ ଓ ରୁଷିଆର ଫାର୍ ଇଷ୍ଟ ରିଜନ୍ ଗସ୍ତ ସମୟରେ ପ୍ରଦାନମନ୍ତ୍ରୀ ପଞ୍ଚମ ପୂର୍ବ ଅର୍ଥନୈତିକ ଫୋରମ୍ ଇଓଏଫ୍ ଭାରତ ରୁଷ୍ ବିଂଶତମ ବାର୍ଷିକ ଶିଖର ବୈଠକରେ ଯୋଗ ଦେବା ସହ ବିଶ୍ୱର ଅନେକ ନେତାଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିଛନ୍ତି

ସେ କହିଥିଲେ ଏହି ଘୋଷଣା ସହ ଆକ୍ଟ ଫାର୍ ଇଷ୍ଟ୍ର ଶୁଭାରମ୍ଭ ହୋଇଛି ଶ୍ରୀ ମୋଦି କହିଛନ୍ତି ପ୍ରସ୍ତାବିତ ବ୍ଲାଦିଭୋସ୍ତକ ଚେନ୍ନାଇ ଜଳପଥ ଦ୍ୱାରା ଦୂଇ ଦେଶ ମଧ୍ୟରେ ସମ୍ପର୍କ ଅଧିକ ସୁଦୃଢ଼ ହୋଇପାରିବ

ଶ୍ରୀ ମୋଦି ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ସହ ଦ୍ୱିପକ୍ଷୀୟ କଥାବାର୍ତ୍ତା କରିଛନ୍ତି କଥାବାର୍ତ୍ତା ସମୟରେ ଉଭୟ ନେତା ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ୁପରେ ସମାନ ମତାମତ ପ୍ରକାଶ କରିଥିଲେ ମାଲେସିଆ ପ୍ରଧାନମନ୍ତ୍ରୀ ମହାଥିର ବିନ୍ ମହମ୍ମଦଙ୍କ ସହ ଆଲୋଚନା ସମୟରେ ପ୍ରଧାନମନ୍ତ୍ରୀ ଜାକିର୍ ନାଏକଙ୍କ ପ୍ରତ୍ୟର୍ପଶ ପ୍ରସଙ୍ଗ ଉତ୍ଥାପନ କରିଥିଲେ ଶ୍ରୀ ମୋଦି ମଧ୍ୟ ମଙ୍ଗୋଲିଆ ରାଷ୍ଟ୍ରପତି ଖଲତମାଗିନ୍ ବାଟୁଲ୍ଗାଙ୍କ ସହ କଥାବାର୍ତ୍ତା କରିଛନ୍ତି ଚଳିତମାସରେ ସେ ଭାରତ ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି ପ୍ରଧାନମନ୍ତ୍ରୀ ମୋଦି ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନଙ୍କ ସହ ବିଂଶ ଭାରତ ରୁଷ ବାର୍ଷିକ ଶିଖର ବୈଠକରେ କଥାବାର୍ତ୍ତା କରିଥିଲେ ଶ୍ରୀ ମୋଦି କହିଛନ୍ତି ଏହି କଥାବାର୍ତ୍ତା ଭାରତ ରୁଷ୍ ସହଯୋଗକୁ ଏକ ନୂଆ ମୋଡ଼ ଦେବ

ଜମ୍ମୁ କାଶ୍ମୀର ସମ୍ପର୍କରେ ଭାରତର ପଦକ୍ଷେପକୁ ରୁଷ୍ ସମର୍ଥନ କରିବା ସହ ଜାତିସଂଘ ନିରାପତ୍ତା ପରିଷଦରେ ଭାରତର ସ୍ଥାୟୀ ସଦସ୍ୟତାକୁ ମଧ୍ୟ ସମର୍ଥନ ଜଣାଇଛି

ଇସ୍ରୋସ୍ଥିତ ଟ୍ରାକିଂ ଏବଂ କମାଣ୍ଡ୍ ନେଟ୍ୱର୍କ କେନ୍ଦ୍ରରେ ବୈଜ୍ଞାନିକମାନେ ଏହି ଏତିହାସିକ ଅବତରଣପାଇଁ ସମସ୍ତ କାର୍ଯ୍ୟ ଟିକିନିଖି ତଦାରଖ କରୁଛନ୍ତି

ଏହି ଐତିହାସିକ ମୁହର୍ତ୍ତ ପାଇଁ ସାରା ଦେଶରୁ ଶୁଭେଚ୍ଛାର ସ୍ରଅ ଛଟିବାରେ ଲାଗିଛି ଏହା ସଫଳ ହେଲେ ଭାରତ ବିଶ୍ୱର ଚତ୍ରର୍ଥ ସଫଳ ରାଷ୍ଟଭାବେ ପରିଗଣିତ ହେବ

ରାଜନାଥ ସାଉଥ୍ କୋରିଆ ଆତଙ୍କବାଦକୁ ସମର୍ଥନ ଓ ଆର୍ଥକ ପ୍ରୋହାହନ ତଥା ଆଶ୍ରୟ ଦେଉଥିବା ଦେଶଗୁଡ଼ିକ ବିରୋଧରେ ମିଳିତ ଭାବେ ଦୃଢ଼ ପଦକ୍ଷେପ ଗ୍ରହଣ କରିବା ଲାଗି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆହ୍ୱାନ ଦେଇଛନ୍ତି ସେ କହିଛନ୍ତି ବିଶ୍ୱର କୌଣସି ଦେଶ ଆତଙ୍କବାଦରୁ ମୁକ୍ତ ନାହିଁ ଏବଂ ଭାରତ ଆଞ୍ଚଳିକ ସ୍ତରର୍ତ ଆନ୍ତର୍ଜାତିକ ସ୍ତର ପର୍ଯ୍ୟନ୍ତ ଦ୍ୱିପାକ୍ଷିକ ସହଯୋଗରେ ଏହାର ମ୍ରକାବିଲା କର୍ତ୍ଥି

ସରକାରୀ ସ୍ବଚନା ଅନୁଯାୟୀ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ସିଂହ ବିଶ୍ୱ ସମ୍ମୁଖୀନ ହେଉଥିବା ଅନେକ ସୁରକ୍ଷା ସମସ୍ୟା ମଧ୍ୟରେ ଆତଙ୍କବାଦ ଏକ ବଳିଷ୍ଠ ସମସ୍ୟା ଭାବେ ଉଭା ହୋଇଥିବା କହିଛନ୍ତି ସେ କହିଛନ୍ତି ଆତଙ୍କବାଦ ବିବାଦ ଅପରାଧ ସାମୁଦ୍ରିକ ଭୟ ଏବଂ ବାହ୍ୟ ବିବାଦ ଭଳି ଅନେକ ସୁରକ୍ଷା ସମ୍ପର୍କିତ ବିପଦ ନିରନ୍ତର ବିକାଶ ପ୍ରକ୍ରିୟାରେ ବାଧା ସୃଷ୍ଟି କରୁଛି କୋରିଆ ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ପ୍ରଚେଷ୍ଟା ଦିଗରେ ଭାରତ ସମ୍ପର୍ଶ୍ଣ ସାହାଯ୍ୟ ଓ ସହଯୋଗ ଯୋଗାଇ ଦେବ ବୋଲି ଶ୍ରୀ ସିଂହ କହିଛନ୍ତି

ନାଇଡ଼ୁ କେକେ ଜନ୍ମୁ କାଶ୍ମୀର ପୁନର୍ଗଠନ ପରେ ଭାରତ ବିଷୟରେ ବିଭିନ୍ନ ପ୍ରକାର ମିଥ୍ୟା ତଥ୍ୟ ପ୍ରଚାର କରାଯାଉଥିବା ପରିପ୍ରେକ୍ଷୀରେ ଏହାର ଦୂଢ଼ ବିରୋଧ କରିବାକୁ ଉପରାଷ୍ଟ୍ରପତି ଏମ୍ ଭେଙ୍କିୟା ନାଇଡ଼ୁ ବିଦେଶରେ ରହୁଥିବା ଭାରତୀୟମାନଙ୍କୁ ଆହ୍ୱାନ ଦେଇଛନ୍ତି

ତେଣୁ ବିଦେଶୀ ଭାରତୀୟମାନେ ସେମାନଙ୍କ ଦେଶକୁ ଏନେଇ ଜନ ସଚେତନତା ସୂଷ୍ଟି କରିବା ଆବଶ୍ୟକ ଗତକାଲି ନୂଆଦିଲ୍ଲୀରେ ଗ୍ଲୋରିଅସ୍ ଡାଏସ୍ପୋରା ପ୍ରାଇଡ୍ ଅଫ୍ ଇଣ୍ଡିଆ ଶୀର୍ଷକ ପୁସ୍ତକ ଉନ୍କୋଚନ ଅବସରରେ ଉପରାଷ୍ଟ୍ରପତି ପ୍ରବାସୀ ଭାରତୀୟମାନଙ୍କୁ ଭାରତର ପ୍ରକୃତ ନିଦର୍ଶନ ଉପସ୍ଥାପନ ପାଇଁ ଆହ୍ୱାନ ଦେଇଛନ୍ତି ଜେକେ ସିଚ୍ଚଏସନ୍ କାଶ୍ଳୀର ଉପତ୍ୟକାରେ ଟେଲିଫୋନ୍ ସଂଯୋଗୀକରଣ କାର୍ଯ୍ୟ ସମ୍ପର୍ଶ୍ଣଭାବେ ବ୍ୟବସ୍ଥିତ ହୋଇଛି ଜଣେ ସରକାରୀ ମୁଖପାତ୍ରଙ୍କ କହିବା ଅନୁଯାୟୀ କେନ୍ଦ୍ରୀୟ ଉତ୍ତର ଏବଂ ଦକ୍ଷିଣ କାଶ୍ମୀର ଜିଲ୍ଲାଗୁଡ଼ିକରେ ଲ୍ୟାଣ୍ଡ୍ ଲାଇନ୍ ସେବା କାର୍ଯ୍ୟ ଆରମ୍ଭ କରିଛି

ସେହି ଅଞ୍ଚଳରେ ପରିସ୍ଥିତି ଶାନ୍ତ ଏବଂ ନିୟନ୍ତ୍ରଣାଧୀନ ରହିଛି ସେଠାରେ ଲୋକମାନେ ମୁକ୍ତଭାବେ ଚଳପ୍ରଚଳ କରୁଥିବା ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି

ଏହି ସମ୍ମିଳନୀକୁ ଉଦ୍ବୋଧନ ଦେଇ ଜଞ୍ଜୁ କାଶ୍ମୀର ଶିଳ୍ପ ଓ ବାଶିଜ୍ୟ ସଚିବ ନବୀନ୍ କୁମାର ଚୌଧୁରୀ କହିଛନ୍ତି ଏହି ଧାରା ଉଚ୍ଛେଦ ପରେ ରାଜ୍ୟରେ ବିକାଶ ପ୍ରକ୍ରିୟା ତ୍ୱରାନ୍ୱିତ ହେବ ଏହି ଅବସରରେ ଲଦାଖ୍ରେ କୃଷି ଏବଂ ପର୍ଯ୍ୟଟନ ବ୍ୟତୀତ ଅନ୍ୟାନ୍ୟ କ୍ଷେତ୍ରରେ ବିକାଶ ପାଇଁ ପ୍ରସ୍ତାବ ଦେଇଛନ୍ତି ଏହି ସମ୍ମିଳନୀରେ ଲେହ୍ ପାର୍ବତ୍ୟ ପରିଷଦର ମୁଖ୍ୟ ପି ୱାଙ୍ଗ୍ଲ ଏବଂ ବିଭିନ୍ନ ବାଣିଜ୍ୟ ପ୍ରତିଷ୍ଠାନର ପ୍ରତିନିଧି ଓ ନିର୍ଦ୍ଦେଶକ ଯୋଗ ଦେଇଛନ୍ତି

ଆଜି ନୂଆଦିଲ୍ଲାରେ ଲଏହି ପୁରସ୍କାର ପ୍ରଦାନ ଉହବ ଅନୁଷ୍ଠିତ ହେବ ଜନ୍ମ ସମୟରେ ଲିଙ୍ଗଗତ ହାର ବୃଦ୍ଧି କ୍ଷେତ୍ରରେ ଭଲ କାର୍ଯ୍ୟ କରିଥିବା ରାଜ୍ୟ ଓ ଜିଲ୍ଲାଗୁଡ଼ିକୁ ପୁରସ୍କୃତ କରିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ

ଇଣ୍ଡିଆ ଇଣ୍ଡୋନେସିଆ ଭାରତ ଏବଂ ଇଣ୍ଡୋନେସିଆ ଏକସ୍ୱରରେ ଆତଙ୍କବାଦ ଏବଂ ଏହାଦ୍ୱାରା ସୃଷ୍ଟି ହେଉଥିବା ସମସ୍ୟାର ଦୂଢ଼ ନିନ୍ଦା କରିଛନ୍ତି ଇଶ୍ଡୋନେସିଆ ଗସ୍ତରେ ଯାଇଥିବା ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଇଣ୍ଡୋନେସିଆ ପ୍ରତିପକ୍ଷ ରେତେନୋ ମରସୁଦିଙ୍କ ସହ ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଉଭୟ ନେତା ବିଭିନ୍ନ ପ୍ରକାର ଆଞ୍ଚଳିକ ଆନ୍ତର୍ଜାତିକ ଅର୍ଥନୈତିକ ରାଜନୈତିକ ତଥା ସ୍ୱରକ୍ଷା ସମ୍ପର୍କିତ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା କରିଛନ୍ତି

ଗଡ଼କରୀ ଏମ୍ଏସ୍ଏମ୍ଇ କେନ୍ଦ୍ର ଅଣୁ କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ନୀତିନ୍ ଗଡ଼କରୀ ଉଦ୍ୟୋଗ କ୍ଷେତ୍ରରେ ଦେଖାଦେଉଥିବା ସମସ୍ୟାର ସମାଧାନ ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ନେଉଥିବା କହିଛନ୍ତି ଗତକାଲି ନ୍ତଆଦିଲ୍ଲୀରେ ମନ୍ତ୍ରଣାଳୟଦ୍ୱାରା ଆୟୋଜିତ ଏକ କାତୀୟ କର୍ମଶାଳାରେ ସେ କହିଛନ୍ତି ଏମ୍ ଏସ୍ ଏମ୍ଇ କ୍ଷେତ୍ରଗୁଡ଼ିକୁ ଦେୟ ପ୍ରଦାନ କ୍ଷେତ୍ରରେ ଦେଖାଦେଉଥିବା ସମସ୍ୟାଗୁଡ଼ିକୁ ସରକାର ଗୁରୁତ୍ୱର ସହ ବିଚାର କରୁଛନ୍ତି ସେ ସମସ୍ତ ଅଂଶୀଦାରମାନଙ୍କୁ ସମାଧାନ ପୋର୍ଟାଲ୍ ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି ଏବଂ କହିଛନ୍ତି ଖୁବ୍ ଶୀଘ୍ର ମନ୍ତ୍ରଣାଳୟ ଭାରତ କ୍ରାଫ୍ଟ ନାମକ ଏକ ମାର୍କେଟିଙ୍ଗ୍ ପୋର୍ଟାଲ୍ର ଶ୍ରୁଭାରମ୍ଭ କରିବ

ଇଟ୍ ରାଇଟ୍ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ଗତକାଲି 'ଇଟ୍ ରାଇଟ୍ ଇଣ୍ଡିଆ ମୁଭ୍ମେଣ୍ଟ'ର ଶୁଭାରମ୍ଭ କରିଛନ୍ତି